ବାଜପେୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି ଓ ବିଜେପି ସଭାପତି ଅମିତ ଶାହା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଅସ୍ଥିକଳସଗୁଡ଼ିକୁ ଆକି ରାଜ୍ୟ ଶାଖା ସଭାପତିମାନଙ୍କୁ ଅର୍ପଣ କରିବେ ପାର୍ଟି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ରାଜ୍ୟ ଶାଖା ବିଜେପି ସଭାପତିମାନେ ଅସ୍ଥି କଳସଗୁଡ଼ିକୁ ଗ୍ହଣ କରିବେ ଏବଂ ନିଜ ନିଜ ରାଜ୍ୟର ରାଜଧାନୀ ଓ ସବୁ ଜିଲ୍ଲାଗୁଡ଼ିକରେ ଅସ୍ଥି କଳସ ଯାତ୍ରା ଆୟୋଜନ କରି ପବିତ୍ର ନଦୀଗୁଡ଼ିକରେ ଅସ୍ଥି ବିସର୍ଜନ କରିବେ ପାର୍ଟି ପକ୍ଷରୁ କୁହାଯାଇଛି ସାରା ଦେଶର ଲୋକମାନେ ଓ ପାର୍ଟିର କର୍ମୀମାନେ ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ପ୍ରତ୍ୟେକ ରାଜ୍ୟରେ ଅସ୍ଥି କଳସ ଯାତ୍ରା ପାଇଁ ସ୍ଥିର କରାଯାଇଛି

କେରଳ ନଡ୍ଡା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ରା କହିଛନ୍ତି କେରଳରେ ଏପର୍ଯ୍ୟନ୍ତ କୌଣସି ସଂକ୍ରାମକ ରୋଗ ବ୍ୟାପି ନାହିଁ ଏବଂ ଦୈନନ୍ଦିନ ଭିଭିରେ ପରିସ୍ଥିତି ବିଷୟରେ ତର୍ଜମା କରାଯାଉଛି ଶ୍ରୀ ନଡ୍ରା କହିଛନ୍ତି ସ୍ୱାସ୍ଥ୍ୟ କାର୍ଯ୍ୟାନୁଷ୍ଠାନ କେନ୍ଦ୍ରକୁ କାର୍ଯ୍ୟକ୍ରମ କରାଯାଇଛି ଏବଂ ସେ ନିୟମିତ ଭାବେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ ରଖିଛନ୍ତି କେରଳରେ ରିଲିଫ୍ ପଦକ୍ଷେପ ସଂକ୍ନାନ୍ତରେ ଶ୍ରୀ ନଡ଼ୁ ନ୍ତୁଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତି ସମୀକ୍ଷା କରିଛନ୍ତି

ଉଡାନ୍ ଉଡ଼ାନ୍ କାର୍ଯ୍ୟକ୍ମ ଅଧୀନରେ ବିଦେଶକୁ ଶସ୍ତାରେ ବିମାନ ଯାତ଼୍ା ପାଇଁ କେନ୍ଦ୍ ସରକାର ଚିଠା ଯୋଜନା ପ୍ରକାଶ କରିଛନ୍ତି ରାଜ୍ୟ ସରକାରମାନେ ବିମାନ ଚଳାଚଳ ରୁଟ୍ ଚିହ୍ନଟ କରୁଛନ୍ତି

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ଆବଶ୍ୟକୀୟ ସମର୍ଥନ ଯୋଗାଇ ଦେବା ପାଇଁ ଇଚ୍ଛୁକ ରାଜ୍ୟଗୁଡ଼ିକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି କେନ୍ଦ୍ ସରକାର କହିଛନ୍ତି ଅନ୍ତର୍ଜାତୀୟ ବିମାନ ସଂଯୋଗ ପାଣ୍ଠି ଗଠନ କରାଯିବ ଏବଂ ସପୋଟ୍ ସବ୍ସିଡି ଯୋଗାଇବା ଲକ୍ଷ୍ୟରେ ଏକ ଉସର୍ଗୀକୃତ ପାଶ୍ଚି ଗଠନ ପାଇଁ ଯୋଜନାରେ ପ୍ରସ୍ତାବ ରହିଛି

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଶହ କୋଟି ଟଙ୍କା ଓ ସ୍ୱରାଷ୍ଟମନ୍ତ୍ରୀ ରାଜନାଥ ସିଂହ ଶହେ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ

କ୍ୟାବିନେଟ୍ ସଚିବ ପିକେ ସିହ୍ନା ଗତକାଲି ବୈଠକରେ ଅଧ୍ୟକ୍ଷତା କରିଥିଲେ ଏବଂ କେରଳର ମୁଖ୍ୟ ସଚିବ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କଲାବେଳେ କହିଥିଲେ କେତେକ ଅଞ୍ଚଳ ତଥାପି ଜଳମଗ୍ନ ରହିଛି କିନ୍ତୁ ପରିସ୍ଥିତି ଏବେ ସୁଧୁରିଛି

ଖାଦ୍ୟ ଓ ସାଧାରଣ ବଙ୍କନ ମନ୍ତ୍ରୀ ରାମବିଳାଶ ପାଶ୍ୱାନ ସାମ୍ଭାଦିକମାନଙ୍କୁ କହିଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପାଞ୍ଚ କିଲୋ ଲେଖାଏଁ ଖାଦ୍ୟ ଶସ୍ୟ ଦିଆଯିବ

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାରେ ବେଳେ ଶ୍ରୀ ଗୋଏଲ୍ କହିଛନ୍ତି ଏଭଳି ପ୍ରାକୃତିକ ବିତ୍ପାତ ସମୟରେ ରାଜ୍ୟର ଲୋକମାନଙ୍କୁ ଦେଶବାସୀ ସବୁ ପ୍ରକାର ସହାୟତା ଯୋଗାଇ ଦେବେ ଏବଂ ରେଳବାଇ ମଧ୍ୟ ବନ୍ୟା ବିପନ୍ନଙ୍କୁ ସବୁ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରତି ଅଛି

ସହାୟତା ଓ ରିଲିଫ୍ ସାମଗ୍ରୀଗୁଡ଼ିକ ଉପରୁ କିମ୍ବା ବିଦେଶରୁ ଆସୁଥିବା ରିଲିଫ୍ ସାମଗ୍ରୀଗୁଡ଼ିକ ଉପରେ କେନ୍ଦ୍ର ସରକାର ବହିଃଶୁଳ୍କ ଓ ଜିଏସ୍ଟି ଛାଡ଼ କରିଛନ୍ତି ଏନ୍ଟିଏ ୟୁଜିସି ନେଟ୍ ଜେଇଇ ମେନ୍ ନିଟ୍ ୟୁଜି ସିମାଟ୍ ଓ ଜିପିଏଟି ପ୍ରତିଯୋଗୀତାମୂଳକ ପରୀକ୍ଷାଗୁଡ଼ିକ ପାଇଁ ଜାତୀୟ ପରୀକ୍ଷା ସଂସ୍କା ଏନ୍ଟିଏ ପଞ୍ଜୀକରଣ ଓ ପରୀକ୍ଷା କାର୍ଯ୍ୟ ସ୍ତଚୀ ସଂକ୍ାନ୍ତରେ ତାରିଖ ଘୋଷଣା କରିଛି

ନିଟ୍ ୟୁଜି ପରୀକ୍ଷା ଆସନ୍ତା ବର୍ଷ ଫେବୃୟାରୀ ଓ ମେ ମାସରେ କରାଯିବ

ଗଭର୍ଣ୍ଣର ବିହାର ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକଙ୍କୁ ଏନ୍ଏନ୍ ଭୋରାଙ୍କ ସ୍ଥାନରେ ଜାଞ୍ଚ କାଶ୍ରୀର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ସତ୍ୟପାଲ ମଲ୍ଟିକଙ୍କ ସ୍ଥାନରେ ଲାଲ୍ଜି ଟଣ୍ଡନଙ୍କୁ ବିହାରର ନୂଆ ରାଜ୍ୟପାଳ କରାଯାଇଛି କପ୍ତାନ୍ ସିଂହ ସୋଲାଙ୍କିଙ୍କ ସ୍ଥାନରେ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ହରିଆଣାର ରାଜ୍ୟପାଳ କରାଯାଇଛି ଏବଂ ଶ୍ରୀ ସୋଲାଙ୍କିଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ରାଷ୍ଟ୍ରପତି ଭବନ ପକ୍ଷର୍ ଜାରି ଏକ ବିଞ୍ଜପ୍ତିରେ କୁହାଯାଇଛି ବେବି ରାଣି ମୌର୍ଯ୍ୟ ଉତ୍ତରାଖଣ୍ଡର ନୂଆ ରାଜ୍ୟପାଳ ହେବେ ମେଘାଳୟ ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ସିକିମ୍ର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ତିପୁରା ରାଜ୍ୟପାଳ ତଥାଗତ ରୟଙ୍କୁ ମେଘାଳୟ ପଠାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳମାନଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି

ସ୍ୱତନ୍ତ୍ର ବିଚାରପତି ନିଶା ଗୁପ୍ତା ନୂତନ ଭାବେ ପ୍ରଚଳିତ ଭାରତୀୟ ପିଙ୍ଗଳ ଆଇନ୍ର ଧାରା ତିନିଶହ ଛଅସ୍ତରୀ ଡିବି ଅନୁସାରେ ଇରଫାନ୍ ଓରଫ୍ ଭାଇୟୁ ଏବଂ ଆସିଫ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଶ୍ଡାଦେଶ ଦେଇଚନ୍ତି

ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିବା ଏହି ମାମଲାର ଶୁଶାଶି ଦୁଇ ମାସରୁ କମ୍ ସମୟ ମଧ୍ୟରେ ଶେଷ କରାଯାଇଛି

ବଳାକାରୀମାନେ ବାଳିକାକୁ ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିଲେ ବାଳିକାଟିର ଦେହର ବିଭିନ୍ନ ସ୍ଥାନରେ କ୍ଷତ ସ୍ପଷ୍ଟି ହୋଇଥିଲା ଏବଂ ସେ ବର୍ଭମାନ ଇନ୍ଦୋରର ଏକ ହସ୍ପିଟାଲ୍ରେ ଚିକିହାଧୀନ ଅଛନ୍ତି ଇଦୁଲ୍ ଜୁହା ସାରା ଦେଶରେ ଆନନ୍ଦ ଓ ଧାର୍ମିକର ମନଭାବର ସହ ଆଜି ଇଦୁଲ୍ ଜୁହା ପର୍ବ ପାଳନ କରାଯାଉଛି ଇଦ୍ଗା ଓ ମସ୍ଜିଦ୍ଗୁଡ଼ିକରେ ଆଜି ଇଦ୍ ପ୍ରାର୍ଥନା ଅନୁଷ୍ଠିତ ହେବ ଦିଲ୍ଲୀରେ ଜାମା ମସ୍ଜିଦ୍ ଫତେପୁରୀ ମସ୍ଜିଦ୍ ଓ ସାହି ଇଦ୍ଗାରେ ଇଦ୍ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ ନିକର ଏକ ମାତ୍ର ପୁଅକୁ ବଳି ଦେବା ପାଇଁ ପ୍ରଫେଟ୍ ହଜରତ ଇବ୍ରାହିମ୍ଙ୍କ ଇଚ୍ଛା ପ୍ରତି ସମ୍ମାନ ପୂର୍ବକ ଇଦୁଲ୍ ଜୁହା ପର୍ବ ପାଳନ କରାଯାଇଥାଏ

ଦେଶ ଓ ବିଦେଶର ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଆଜିର ଏହି ସ୍ୱତନ୍ତ୍ର ଦିନରେ ଲୋକମାନେ ତ୍ୟାଗ ଓ ଉତ୍ସର୍ଗର ମନଭାବକୁ ଉଦ୍ଜିବିତ କରିଥିଲେ ବିବିଧତାଭରା ସମାଜରେ ଭାଇଚାରା ଓ ଏକତା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସଂକଳ୍ପ ବଦ୍ଧ ହେବା ସକାଶେ ଶ୍ରୀ କୋବିନ୍ଦ ଆହ୍ୱାନ ଜଣାଇଛନ୍ତି ଏସିଆଡ୍ ଇଣ୍ଡୋନେସିଆରେ ଚାଲିଥିବା ଅଷ୍ଟଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ତୃତୀୟ ଦିନରେ ଗତକାଲି ସୁଦ୍ଧା ଭାରତ ପଦକ ତାଲିକାରେ ଦୁଇ ଅଙ୍କରେ ପହଞ୍ଚିବା ପରେ ଆଜି ଆଥ୍ଲେଟିକ୍ନରେ ଆଉ କେତେକ ପଦକ ପାଇବା ପାଇଁ ଭାରତର ଆଶା ରହିଛି

ପାଞ୍ଚ ଜଣ ଭାରତୀୟ ବିଭିନ୍ନ ଶ୍ରେଣୀରେ ଗତକାଲି ପ୍ରତିଯୋଗିତା କରିଥିଲେ ଏବଂ ଚାରିଜଣ ପଦକ ହାସଲ କରିଥିଲେ ନାଓରେମ୍ ରୁସିବିନିଦେବୀ ସନ୍ତୋଷ କୁମାର ସୂର୍ଯ୍ୟଭାନୁ ପ୍ରତାପ ସିଂହ ଓ ନରେନ୍ଦ୍ର ଗେରେଓ୍ୱାଲ୍ ଆଜି ସେମିଫାଇନାଲ୍ ମ୍ୟାଚ୍ଗୁଡ଼ିକ ଖେଳିବେ

ଏନ୍ ଗାୟତ୍ରୀ ଓ ରାହି ସର୍ଣ୍ଣବତ୍ ଫାଇନାଲ୍ରେ ଜିତିବାର ଆଶା ରଖିଛନ୍ତି

ଟେନିସ୍ରେ ରୋହନ ବୋପନ୍ନା ଓ ଦ୍ୱିବିକ୍ ସରଣ ପୁରୁଷ ବିଭାଗ ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଖେଳିବେ ଏବଂ ଅଙ୍କିତା ରାଇନା ମହିଳା ସିଙ୍ଗଲ୍ସରେ ସେମିଫାଇନାଲ୍କୁ ଉଠିବା ପାଇଁ ଉଦ୍ୟମ କରିବେ

ଭାରତୀୟ ଟିମ୍ ଫ୍ରି ଷ୍ଟାଇଲ୍ ଫାଇନାଲ୍ ପ୍ରତିଯୋଗିତାରେ ମଧ୍ୟ ଅବତୀର୍ଣ୍ଣ ହେବ ଭାରତ ପୁରୁଷ ଓ ମହିଳା କବାଡ଼ି ଟିମ୍ ସେମିଫାଇନାଲ୍କୁ ଉଠିଛନ୍ତି ଦତୁ ବବନ ଭୋକାନଲ୍ ପୁରୁଷ ସିଙ୍ଗଲ୍ସ ସ୍କଲ୍ସ୍ ଫାଇନାଲ୍କୁ ଉଠିଥିବା ବେଳେ ପୁରୁଷ ବିଭାଗ ଲାଇଟ୍ ୱେଟ୍ର ଚାରୋଟି ଟିମ୍ ମଧ୍ୟ ନୌଚାଳନା ପ୍ରତିଯୋଗିତାରେ ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଜସ୍ପିତ୍ ବୁମ୍ରାଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଟିମ୍କୁ ପ୍ରବଳ ସଂଗ୍ରାମ କରିବାକୁ ପଡ଼ିଥିଲା